ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କକ୍ଷେନମେକ୍କ କଡାକଡି କରାଯାଇଛି ଝାରସୁଗୁଡା ସହର ସମେତ ଜିଲ୍ଲାର ପ୍ରମୁଖ ସହର ବ୍ରଜରାଜନଗର ଓ ବେଲପାହାଡକୁ ଆସନ୍ତାକାଲିଠାରୁ ସପ୍ତାହକ ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି କିଲ୍ଲା ବ୍ୟବସାୟ ସଂଘ ପକ୍ଷରୁ ଏହିଭଳି ନିଷ୍ବଭି ନିଆଯାଇଛି

ଆସନ୍ତା ସୋମବାର ଅପରାହୁରେ ବିଧାନସଭା ପରିସରକୁ ବିଶୋଧନ କରାଯିବ

ସେହିପରି ଓଡ଼ିଶା ଉପକକବର୍ତ୍ତୀ ଜିଲ୍ଲ ମାନଙ୍କରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି